ଦେଶରେ କୃଷିକ୍ଷେତ୍ର ବୈଷୟିକ ଏବଂ ଢାଞାଗତ ଉନ୍ତି ଆବଶ୍ୟକ କରୁଛି

ଫଳରେ ଦେଶରେ ଉପାଦନ ବୃଦ୍ଧି ସହ ଭଲ ଅମଳ ହେବ ବୋଲି ପ୍ରଧାନମନ୍ତୀ ଆଶା ବ୍ୟକ୍ତ କରିଛନ୍ତି

ଏହାସହ ପରିବାର ଲୋକ ସଂକ୍ରମଣଠାରୁ ସୁରକ୍ଷିତ ରହିପାରିବେ

ଏହା ପରେ ପୁଶି ଏକ ସପ୍ତାହ ନିଜସ୍ୱ ନିରୀକ୍ଷଣରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି

ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ରଙ୍କୁ କମିଟିର ଆବାହକ ଭାବେ ମନୋନୀତ କରାଯାଇଛି